ଚଳିତବର୍ଷ ପାଇଁ ଏହି ଯୋଜନା ଆଜିଠାରୁ ଲାଗୁ ହୋଇଛି

ପୂର୍ବରୁ ଏଥପାଇଁ ଗତକାଲି ଶେଷ ତାରିଖ ଥଲା ରାସନକାର୍ଡ ହିତାଧିକାରୀ ତାଲିକାରେ ଅନିୟମିତତା ଅଭିଯୋଗ ପରେ ରା ସରକାର ପ୍ରକୂତ ହିତାଧିକାରୀ ଚୟନ ପାଇଁ ରାସନ୍କାର୍ଡ ସହିତ ଆଧାର ଲିଙ୍ କରିବା ପାଇଁ ଘୋଷଣା କରିଛନ୍ତି

ଗରିବ ଏବଂ ଅସହାୟ ଲୋକଙ୍ଙ ସ୍ୱାସ୍ଥ୍ୟସେବା ପ୍ରଦାନ ସହ ଲାୟନ୍ବ କ୍ଲବ ପକ୍ଷରୁ କରାଯାଉଥିବା ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ

ଜିରୋ ଟଲରାନ୍ସ ନୀତିକୁ ଲାଗୁ କରାଯିବା ପରିପ୍ରେଷୀରେ ରାଜ୍ୟସରକାରଙ୍କ ତରଫରୁ ଏଭଳି ନିଷ୍ବତ୍ତି ଗ୍ରହଣ କରାଯାଇଛି

ଏହାକୁ ଦୂଷିରେ ରଖି ବିଭିନ୍ନ କିଲ୍ଲାକୁ ଅରେଞ୍ ଏବଂ ୟେଲୋ ସତର୍କ ସ୍ଚନା ଜାରି କରାଯାଇଛି

ଆକି ଏବଂ ଆସନ୍ତାକାଲି ରାକ୍ୟର ବିଭିନ୍ନ ଅଞ୍ଞଳରେ ପ୍ରବଳ ବର୍ଷାର ସୟାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏହିସମୟ ମଧ୍ଧରେ ସମୁଦ୍ର ଅଶାନ୍ଡ ରହିବାର ସୟାବନା ଥିବାରୁ ମହ୍ୟଜୀବୀଙ୍ଙୁ ସମୁଦ୍ର ମଧକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି